ଏହି ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଏହାଦ୍ୱାରା ପ୍ପାଷ୍ଟିକ୍ ଓ ପଲିମର କ୍ଷେତ୍ରରେ ଉପାଦନ କେନ୍ଦ ପ୍ରତିଷା କରିବା ଦିଗରେ ନିବେଶକମାନଙ୍କ ଅଧିକ ସ୍ରଯୋଗ ମିଳିବ

ସେହିଭଳି ଦେଶ ତଥା ସମଗ୍ର ବିଶ୍ୱର ଚାହିଦା ପୂରଣ କରିବାରେ ଏହାକାର୍ଯ୍ୟ କରିବ

ଅତ୍ୟଧିକ ବର୍ଷା ହେଲେ ପମ୍ମ୍ ମାଧ୍ଧମରେ ଡ୍ରେନ୍ ପାଣିକୁ ନିଷ୍କାସନ କରାଯାଇଥାଏ ତେବେ ଚଳିତ ବର୍ଷ ଏହାକୁ କିପରି ଅଧିକରୁ ଅଧିକ ତ୍ୱରାନ୍ୱିତ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା ଗତ ତିନି ଚାରି ଦିନ ତଳେ ଜିଲ୍ବାପାଳ ସହରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ

କିଛିଦିନ ହେବ ଲଗାଣ ବର୍ଷା କାରଣରୁ ଜଳଭଣାରର କଳସ୍ତର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ନିଆଯାଇଛି